ଆମେରିକା ରାଷ୍ଟ୍ରପତିଙ୍କୁ ତାଜମହଲଠାରେ ସ୍ୱାଗତ ଜଶାଇବା ଲାଗି ଆଗ୍ରା ସହରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ବିବିଧତା ଲାଗି ପ୍ରତ୍ୟେକ ଦେଶବାସୀ ନିଜକୁ ଗର୍ବିତ ମନେ କରନ୍ତି

ସମ୍ପ୍ରତି ଦିଲ୍ଲୀର ହୁନରହାଟ୍କୁ ତାଙ୍କର ଗସ୍ତ ସମ୍ପର୍କରେ ସ୍ଟଚନା ଦେଇ ଶ୍ରୀ ମୋଦି କହିଛନ୍ତି ସେଠାରେ ଦେଶର ବିବିଧତା ପରମ୍ପରା ସଂସ୍କୃତି ଓ ଭାବାବେଗ ପ୍ରତିଫଳିତ ହେଉଛି ଦେଶର ପାରମ୍ପରିକ ହସ୍ତଶିଳ୍ପ ହସ୍ତକଳା ବାଉଁଶ ଜାତୀୟ ସାମଗ୍ରୀର ପ୍ରଦର୍ଶନ ବିଭିନ୍ନ ବାଦ୍ୟଯନ୍ତ୍ର ସମେତ ସଭାରତୀୟ କଳା ଓ ସଂସ୍କୃତିର ସମାହାର ଏହି ହୁନରହାଟ୍ରେ ଦେଖିବାକୁ ମିଳିଥାଏ ସେହିଭଳି କଳାକୃତି କାରିଗରଙ୍କ ନିଜର ବୁତ୍ତି ତଥା ଦକ୍ଷତା ପ୍ରତି ତାଙ୍କର ଭଲ ପାଇବା ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଛନ୍ତି ହୁନରହାଟ୍ରେ ଜଣେ ଦିବ୍ୟାଙ୍ଗ ମହିଳା କାରିଗରଙ୍କର ଆତ୍ମକାହାଣୀ ତାଙ୍କ ନିକ ଲାଗି ଏକ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ପୂର୍ବରୁ ସମ୍ପୁକ୍ତ ମହିଳା ଜଣକ ବିଭିନ୍ନ କଳାକୃତି ତିଆରି କରି ବାହାରେ ବିକ୍ରି କରୁଥିଲେ ତେବେ ହୁନରହାଟ୍ ସହିତ ଯୋଡ଼ି ହେବା ପରେ ତାଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଛି ଆଜି ସେହି ମହିଳା କେବଳ ଆତ୍କ ନିର୍ଭରଶୀଳ ହୋଇପାରି ନାହାନ୍ତି ବରଂ ନିଜ ପାଇଁ ଘରଟିଏ ମଧ୍ୟ କ୍ରୟ କରିପାରିଛନ୍ତି ଶ୍ରୀ ମୋଦି କହିଛନ୍ତି ହୁନରହାଟ୍ରେ ସେ ବହୁ କାରିଗରଙ୍କ ସହିତ ବାର୍ତ୍ତାଳାପ କରିବାର ସୁଯୋଗ ପାଇଛନ୍ତି

ଶ୍ରୀ ମୋଦି କହିଛନ୍ତି ଯେଉଁ ଦେଶ ଯେତେ ଫିଟ୍ ରହିବ ସେ ଦେଶ ସେତେ ପ୍ରଗତି ପଥରେ ଆଗେଇ ପାରିବ ନିଜର ଇଚ୍ଛା ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜୀବନରେ ରୋମାଞ୍ଚ ଭରିଦେବାକୁ ସେ ଏହି ଅବସରରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଦେଶରେ ଅନେକ ପାହାଡ଼ ପର୍ବତ ଜଙ୍ଗଲ ସମୁଦ୍ର ଓ ମର୍ଭ୍ରମି ରହିଥିବା ଦୃଷ୍ଟିରୁ ଭାରତର ଭୌଗୋଳିକ ପରିବେଶ ଜନସାଧାରଣଙ୍କୁ ବିଭିନ୍ନ ଦୁଃସାହସିକ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ସୂଷ୍ଟି କରିଥାଏ

ଦକ୍ଷିଣ ଆମେରିକାର ଆଣ୍ଡିଜ୍ ପର୍ବତର ଏହା ହେଉଛି ସର୍ବୋଚ୍ଚ ଶୂଙ୍ଗ ଶ୍ରୀ ମୋଦି କହିଛନ୍ତି ଭାରତର ଯୁବବର୍ଗ ଏବଂ ପିଲାମାନଙ୍କର ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ରୁଚି ରଖିବା ଅଭ୍ୟାସ କ୍ରମଶଃ ବୃଦ୍ଧି ପାଇବା ପରିଲକ୍ଷିତ ହେଉଛି ମହାକାଶକ୍ତ ରେକର୍ଡ଼ ସଂଖ୍ୟକ ଉପଗ୍ରହ ପଠାଇବା ନ୍ନତନ ରେକର୍ଡ଼ ସୃଷ୍ଟି କରିବା ଏବଂ ନୃତନ ମହାକାଶ ମିଶନ ପ୍ରତ୍ୟେକ ଭାରତୀୟଙ୍କ ଗର୍ବିତ କରିଯାଏ

ସେ କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଯୁବିକା କାର୍ଯ୍ୟକ୍ରମ ହେଉଛି ଯୁବବର୍ଗଙ୍କ ବିଜ୍ଞାନ ସହିତ ସଂଶୁିଷ୍ଟ କରିବାର ଏକ ବଳିଷ୍ପ ମାଧ୍ୟମ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ବା ଯୁବିକା ହେଉଛି ସରକାରଙ୍କର 'ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ ଓ ଜୟ ଅନ୍ରସନ୍ଧାନ' ଭିଜନ୍ ସାକାର କରିବା ଦିଗରେ ଏକ ସଫଳ ପଦକ୍ଷେପ ଏହି ଅବସରରେ ଯୁବିକାର ସ୍ରଫଳ ନେବାଲାଗି ପ୍ରଧାନମନ୍ତ୍ରୀ ସବ୍ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକମାନଙ୍କ ଆହ୍ବାନ ଦେଇଛନ୍ତି

ନିକଟରେ ଜୀବବିଜ୍ଞାନୀମାନେ ମେଘାଳୟର ଗୁମ୍ଫାରୁ ମାଛର ଏକ ନୃତନ ପ୍ରଜାତି ଆବିଷ୍କାର କରିଥିବାରୁ ପ୍ରଧାନମନ୍ତ୍ରୀ ଏନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ସେହିଭଳି ନବଭାରତରେ ମହିଳାମାନେ ନ୍ତଆ ନୂଆ ଆହ୍ୱାନକୁ ଗ୍ରହଣ କରିବା ସହ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରର ପୂର୍ନିଆ ଅଞ୍ଚଳର ମହିଳାଙ୍କର ଉଦାହରଣ ଦେଇ କହିଛନ୍ତି ସରକାରଙ୍କଠାର୍ତ ସାହାଯ୍ୟ ନେଇ ସମ୍ପୁକ୍ତ ମହିଳା ଜଣକ ସେଠାରେ ମଲ୍ବେରୀ ଉତ୍ପାଦନ ସମବାୟ ସଂସ୍କା ଗଠନ କରିଛନ୍ତି

ଟ୍ରମ୍ପ୍ ମୋଦି ଅହ୍ମଦାବାଦ ମୋଟେରାସ୍ଥତ ଥିବା ବିଶ୍ୱର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ସର୍ଦ୍ଦାର ପଟେଲ୍ ଷ୍ଟାଡିୟମ୍ରେ ଆସନ୍ତାକାଲି ନମସ୍ତେ ଟ୍ରମ୍ପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଅନ୍ୟପକ୍ଷରେ ତାଜ୍ମହଲଠାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପାଇଁ ଆଗ୍ରା ସହର ପ୍ରସ୍ତୁତ ରହିଛି ଏହି ଅବସରରେ ତାଜ୍ମହଲ୍ ଆଖପାଖ ରାସ୍ତା ଓ କାନ୍ତ୍ରଗୁଡ଼ିକୁ ଚିତ୍ରିତ କରାଯିବା ସହ ତାକ୍ମହଲ ପରିସରକୁ ସୁନ୍ଦର ସୁନ୍ଦର ଫୁଲରେ ସଜାଯାଇଛି ଅହମ୍ମଦାବାଦରେ ନମେସ୍ତ ଟ୍ରମ୍ପ୍ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଆସନ୍ତାକାଲି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଆଗ୍ରାରେ ପହଞ୍ଚବେ

ତାଜମହଲ ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କ ପରିବାର ସହ ରହିବେ ନାହିଁ ସେଠାରେ ଭାରତ ପକ୍ଷରୁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ରହିବେ ନାହିଁ କିମ୍ବା ଏହି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ ସ୍ଥିର ହୋଇ ନାହିଁ ବୋଲି ସରକାରୀ ସ୍ନତ୍ରରୁ ଜଣାପଡ଼ିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାରତ ଗସ୍ତ ଅବସରରେ ଉର୍କା ଓ ଅର୍ଥନୀତି ସମେତ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ଆତଙ୍କବାଦର ମୁକାବିଲା ହେଉ ଅଥବା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ଦୁଇଦେଶ ମଧ୍ୟରେ ଏ ସବୁ କ୍ଷେତ୍ରରେ ପାରସ୍କରିକ ସ୍ୱାର୍ଥ ଓ ଆଗ୍ରହ ରହିଛି ତେଣୁ ଉଭୟ ଦେଶ ଏକବିଂଶ ଶତାବ୍ଦୀରେ ଏକ ରଣନୀତି ଭିଭିକ ଅଂଶୀଦାରୀରେ ଆଗେଇ ଯିବାକୁ ଚାହାନ୍ତି ଇତିମଧ୍ୟରେ ହ୍ୱାଇଟ୍ ହାଉସ୍ କହିଛି ଭାରତ ଓ ଆମେରିକାର ସମ୍ପର୍କ ଗଣତାନ୍ତିକ ପରମ୍ପରା ସାଧାରଣ ରଣନୀତି ଭିତ୍ତିକ ଆଗ୍ରହ ଓ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଭାବାବେଗ ଉପରେ ଆଧାରିତ ଏହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କରେ ପ୍ରତିଫଳିତ ହେଉଛି

ଦୁଇ ହେକ୍ଟର ପର୍ଯ୍ୟନ୍ତ ଚାଷୋପଯୋଗୀ କମି ଥିବା ସମଗ୍ର ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ଏହି ଯୋଜନା ମାଧ୍ୟମରେ ପ୍ରଥମେ ଆୟ ସହାୟତା ପ୍ରଦାନ କରାଯାଉଥିଲା ପରବର୍ତ୍ତୀ ସମୟରେ ଏହି ଯୋଜନାର ଲାଭକୁ ସମ୍ପ୍ରସାରିତ କରାଯାଇ ଦେଶର ସମସ୍ତ କୃଷକ ପରିବାରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ତେବେ ଗତବର୍ଷର ଆୟକର ପ୍ରଦାନକାରୀ ଅତି ସ୍ୱଚ୍ଛଳ ବର୍ଗର କୃଷକମାନଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି ଗଭ୍ କରୋନା ଆଡ୍ଭାଇଜରୀ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସିଙ୍ଗାପୁର ନଯିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ନିହାତି ଜର୍ରରୀ କାମ ନଥିଲେ ଭାରତୀୟମାନେ ସିଙ୍ଗାପ୍ରର ନ ଯିବା ପାଇଁ ସରକାରୀ ଭାବେ କୁହାଯାଇଛି